ସେ କହିଛନ୍ତି କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ର ମ୍ରକାବିଲା ଉପରେ ରାଜ୍ୟଗୁଡ଼ିକୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିସାରିଛନ୍ତି ଏହାଛଡ଼ା ଡାଇଲିସିସ୍ ଏଚ୍ଆଇଭି ଓ କର୍କଟ ରୋଗ ଆଦିର ଚିକିତ୍ସାରେ ମଧ୍ୟ ସରକାର ସହାୟତା ଯୋଗାଇ ଦେବେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଗୋଟିଏ ରାଜ୍ୟ ମଧ୍ୟରେ ବିଭିନ୍ନ ରିଲିଫ୍ ଶିବିର ଓ ଆଶ୍ରୟ ସ୍ଥଳୀରେ ଥିବା ଶ୍ରମିକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ଏ ସମ୍ପର୍କୀତ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଡିୟର୍ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଦିଆଯାଇଛି ଲକ୍ଡାଉନ ନିୟମର କାର୍ଯ୍ୟକାରିତା ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟଗୁଡ଼ିକ ସହ ମିଶି ସମୀକ୍ଷା କରୁଛି ସେ କହିଛନ୍ତି ପଶ୍ଚିମବଙ୍ଗରର କୋଲକାତା ଓ ଜଲପାଇଗୁଡ଼ିକୁ ଯାଇଥିବା କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରୀଷ୍ଠରୀୟ ଟିମ୍ ଗୁଡ଼ିକୁ ସହଯୋଗ କରାଯାଉ ନାହିଁ ସେମାନଙ୍କୁ ବିଭିନ୍ନ ଅଞ୍ଚଳଗସ୍ତ କରିବାକୁ ଦିଆଯାଉ ନାହିଁ କିମ୍ବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ

ସେ କହିଛନ୍ତି ରାଜ୍ୟଗୁଡ଼ିକୁ ଆସନ୍ତା ଦୁଇ ଦିନ ପାଇଁ ନୃତନ ର୍ୟାପିଡ୍ ଆଷ୍ଟିବଡି ପରୀକ୍ଷା ବ୍ୟବସ୍ଥାର ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି ଇତିମଧ୍ୟରେ ଦେଶବ୍ୟାପୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସ୍ୱଚ୍ଛାସେବୀମାନଙ୍କୁ ନେଇ ଏକ ମାଷ୍ଟର ଡାଟାବେସ ପ୍ରସ୍ତୁତ କରାଯାଇଛି

ଏମାନେ ସାମାଜିକ ଦୂରତା ବଜାୟରଖିବା ଏବଂ ଆବଦ୍ଧାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ତଦାରଖ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି

ଏହି ଟିମ୍ଗୁଡ଼ିକ ମହାରାଷ୍ଟ୍ର ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସମ୍ପୃକ୍ତ ରାଜ୍ୟସରକାରଙ୍କ ସହଯୋଗରେ ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଛନ୍ତି ତେବେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା କେନ୍ଦ୍ରୀୟ ଦଳକୁ ସେଠାକାର ସରକାର ସହଯୋଗ କରୁ ନାହାନ୍ତି କୋଭିଡ୍ ନାଇଷ୍ଟନ୍ ମହାମାରୀକୁ ପ୍ରତିହତ କରିବା ଦିଗରେ ନିଜର ଅଭିଜ୍ଞ ପରାମର୍ଶ ଦେବା ଲାଗି ଏହି ଟିମ୍ଗ୍ରଡ଼ିକରେ ଜନସ୍ପାସ୍ଥ୍ୟ ଏବଂ କାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଶେଷଜ୍ଞମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ସମ୍ପୂକ୍ତ ରାଜ୍ୟଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଶ ସ୍ୱାସ୍ଥ୍ୟ ଭିଭିଭୂମିର ପ୍ରସ୍ତୁତି ଓ ହସ୍କିଟାଲ ସୁବିଧା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଏହି କେନ୍ଦ୍ରୀୟ ଦଳଗୁଡ଼ିକ ମୁଖ୍ୟତଃ ଗୁରୁତ୍ୱ ଦେଉଛନ୍ତି ଏହାଛଡ଼ା ବିଭିନ୍ନ ଜିଲ୍ଲାରେ ସଂଗ୍ରହ କରାଯାଉଥିବା ନମୁନା ତଥ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କର ସୁରକ୍ଷା ପରୀକ୍ଷା କିଟ୍ର ଉପଲବ୍ଧତା ଏବଂ ବିଭିନ୍ନ ରିଲିଫ୍ କ୍ୟାମ୍ପ୍ରେ ରହୁଥିବା ଶ୍ରମିକ ଓ ଅନ୍ୟାନ୍ୟ ଗରିବ ଲୋକମାନଙ୍କର ଅବସ୍ଥା ସମ୍ପର୍କରେ ମଧ୍ୟ ଏହି କେନ୍ଦ୍ରୀୟ ଦଳଗୁଡ଼ିକ ଅନୁଧ୍ୟାନ କରିବେ ନକ୍ଭୀ ରମଜାନ୍ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ଭୀ କହିଛନ୍ତି ଯେ ଘର ଭିତରେ ରହି ପବିତ୍ର ରମଜାନ୍ ମାସରେ ପ୍ରାର୍ଥନା ଏବଂ ଧାର୍ମିକ ରିତିନୀତି ପାଳନ କରିବା ଲାଗି ସମସ୍ତ ମୁସଲମାନ ସଂପ୍ରଦାୟର ନେତା ଇମାମ୍ ଧାର୍ମିକ ଓ ସାମାଜିକ ସଂଗଠନ ମିଳିତ ଭାବେ ନିଷ୍ପଭି ଗ୍ରହଣ କରିଛନ୍ତି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନକ୍ଭୀ କରୋନା ମୁକାବିଲା ଦିଗରେ ସ୍ୱାସ୍ଥ୍ୟ କର୍ମୀ ସୁରକ୍ଷା ବାହିନୀ ପ୍ରଶାସନିକ ଅଧିକାରୀ ଓ ସଫେଇ କର୍ମଚାରୀଙ୍କୁ ସହଯୋଗ କରିବା ଲାଗି ଜନସାଧାରଣଙ୍କୁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ଧର୍ମନିରପେକ୍ଷତା ଏବଂ ସଂହତି ଏକ ରାଜନୈତିକ ଦୃଷ୍ଟିଭଙ୍ଗୀ ନୁହେଁ ବର୍ଚ ଏହା ଭାରତ ଏବଂ ଭାରତୀୟଙ୍କ ପାଇଁ ଉଚିତ୍ ମାର୍ଗ ସେ ଆହୁରି କହିଛନ୍ତି ମିଳିତ ସଂସ୍କୃତି ଏବଂ ପ୍ରତିଶ୍ରତିବଦ୍ଧତା ଦେଶରେ ସମସ୍ତଙ୍କୁ ବିବଧତା ଭିତରେ ଏକତା ସ୍ବତ୍ରରେ ବାନ୍ଧି ରଖିଛି ସେ କହିଛନ୍ତି ସଂଖ୍ୟାଲଘୁଙ୍କ ସମେତ ସମସ୍ତ ଭାରତୀୟଙ୍କୁ ନିଜର ସାମ୍ଭିଧାନିକ ସାମାଜିକ ଏବଂ ଧର୍ମଗତ ଅଧିକାର ପ୍ରଦାନ କରିବା ହେଉଛି ଭାରତୀୟ ସମ୍ଭିଧାନର ବିଶେଷତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକତ୍ରିତ ହୋଇ କରୋନା ମୁକାବିଲା ଦିଗରେ ମିଳିତ ଭାବେ ସଂଗ୍ରାମ କରୁଛନ୍ତି ବୋଲି ଶ୍ରୀ ନକ୍ଭୀ କହିଛନ୍ତି ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁ ସମ୍ପର୍କରେ ଚୀନ୍ ସ୍ଟଚନା ଦେବା ପରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଏହାର ପ୍ରତିକାରାତ୍ମକ ପଦକ୍ଷେପ ନେବା ଆରମ୍ଭ କରିଥିଲା ଏହି ସୂଚନା ମିଳିବାର ଠିକ ପରଦିନ ଭାରତରେ ପରିସ୍ଥିତିକୁ ସମୀକ୍ଷା କରିବା ଲାଗି ପ୍ରଥମ ମିଳିତ ମନିଟରିଂ ଗ୍ରପ୍ ବୈଠକ ଅନୁଷ୍ଠିତ ହୋଇଥିଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଗଠନ କରିଥିଲେ ଦେଶ ବ୍ୟାପି ଏହି ମାରାତ୍ମକ ଭୂତାଣୁର ସଫକ୍ରମଣକୁ ରୋକିବା ଦିଗରେ ଭାରତ ସରକାରଙ୍କର ଏହି ପ୍ରାର୍ୟିକ ପଦକ୍ଷେପ ଯଥେଷ୍ଟ ଥିଲା ବୋଲି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଦେଶ ବ୍ୟାପି ଥିବା ବିଭିନ୍ନ ରୋଟାରି କୁବ୍ଗୁଡ଼ିକର ସଦସ୍ୟମାନଙ୍କ ସହିତ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ କଥାବାର୍ତ୍ତା କରିବା ସମୟରେ ସେ ଏହା କହିଛନ୍ତି ସେ କହିଛନ୍ତି କରୋନା ଭତାଣୁ ବିପକ୍ଷ ଲଢ଼େଇରେ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ପଦକ୍ଷେପକୁ ବିଶ୍ୱବ୍ୟାପି ପ୍ରଶଂସା କରାଯାଇଛି

ସମାଜର କିଛି ନ୍ୟସ୍ତ ସ୍ୱାର୍ଥ ତଥା ଦାୟିତ୍ୱହୀନ ବ୍ୟକ୍ତିଙ୍କର ଦ୍ୱାରା ପ୍ରସାର କରାଯାଉଥିବା ଗୁଜବ ଓ ମିଥ୍ୟା ତଥ୍ୟକୁ ବିଶ୍ୱାସ ନ କରିବା ଲାଗି କେନ୍ଦ୍ର ସ୍ନାସ୍ଥ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି

କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟ କହିଛି ଯେଉଁ ସ୍ଥାନଗୁଡ଼ିକରେ ଏହି ବେଞ୍ଚମାନ ରହିଛି ସେଗୁଡ଼ିକ ପ୍ରାୟତଃ ହଟ୍ସ୍କଟ୍ ଜୋନ୍ରେ ଆସୁଛି ସାମ୍ପ୍ରତିକ ପରିସ୍ଥିତିରେ ମାମଲାଗୁଡ଼ିକର ପରିଚାଳନା କରିବାରେ ଅସୁବିଧା ହେଉଥିବା ବିଷୟରେ ବାର୍ର ପ୍ରତିନିଧିମାନେ ଜଣାଇଛନ୍ତି ମନ୍ତ୍ରଣାଳୟ କହିଛି ହାଇକୋର୍ଟଗୁଡ଼ିକ କାର୍ଯ୍ୟ କରୁନାହିଁ ଓ ଜରୁରୀ ମାମଲାଗୁଡ଼ିକର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଫଇସଲା କରାଯିବ ସଦାନନ୍ଦ ଗୌଡ଼ କେନ୍ଦ ସରକାର ଦେଶରେ ଔଷଧ ସାର ଏବଂ ବିଶୋଧକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ରାସାୟନିକ ଓ ସାରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ କୃଷକମାନଙ୍କୁ ସାର ଯୋଗାଶ ପ୍ରକ୍ରିୟାରେ ଉନ୍ତି ସାଧାରଣ ଜନତାଙ୍କୁ ଔଷଧ ସ୍ୱାସ୍ଥ୍ୟସେବା ଏବଂ କରୋନା ସଂକ୍ରମଣ ମୁକାବିଲା ଲାଗି ବିଶୋଧନ ସାମଗ୍ରୀ ଯୋଗାଣ ନେଇ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଣ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଟ୍ପିଟ୍ କରି ଶ୍ରୀ ଗୌଡ଼ା କୌଣସି ବାଧାବିଘୁ ବିନା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନେଇ ନିଜ ମଧ୍ୟରେ ଏବଂ ସଂପୃକ୍ତ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରଖିବା ଲାଗି ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଆସନ୍ତା ଖରିଫ୍ ରତୁ ପାଇଁ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବା ଲାଗି ସାର କମ୍ପାନୀଗୁଡ଼ିକ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସେହିପରି ଔଷଧ କମ୍ପାନୀଗୁଡ଼ିକ ମଧ୍ୟ ହାଇଡ୍ରୋକ୍ସି କ୍ଲୋରୋକ୍କିନ୍ ସମେତ ଆବଶ୍ୟକୀୟ ଔଷଧ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ କରିବା ଲାଗି ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ପ୍ରସ୍ତୁତ କରିବା ଦିଗରେ ଭାରତ ହେଉଛି ବିଶ୍ୱର ବୃହତମ ଉତ୍ପାଦନକାରୀ ରାଷ୍ଟ୍ର ଏବଂ ଭାରତ ନିଜ ଦେଶର ଚାହିଦା ପୂରଣ କରିବା ସହ ବଳକା ଔଷଧ ବିଦେଶକୁ ରପ୍ତାନୀ କରିବାରେ ସମର୍ଥ ହୋଇପାରିଛି